ସେହିପରି ରାଧାକ୍ରିଷ୍ଡନ ମାଥୁର ଲଦାଖର ଉପରାଜ୍ୟପାଳ ଭାବେ ଆକି ଶପଥ ଗ୍ରହଣ କରିଛନ୍ତି

ଅବସର ଗ୍ରହଣ ଆକାଶବାଣୀ କଟକ କେନ୍ଦର ଶ୍ରୋତା ଅନୁସକ୍ଷାନ ଅଧିକାରୀ ଅନଙ୍ଙ ମଞ୍ଞରୀ ପ୍ରଧାନ ଆକି ଅବସର ଗ୍ରହଶ କରିଛନ୍ତି ଶ୍ରୀମତୀ ପ୍ରଧାନ ଆକାଶବାଣୀ କଟକର ଶ୍ରୋତା ଅନୁସକ୍ଷାନ ବିଭାଗରେ ଉପନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଥିଲେ ଶ୍ରୀମତୀ ପ୍ରଧାନ ଆକାଶବାଶୀ କଟକ ସହିତ ଦିରଦର୍ଶନରେ ମଧ ସଫଳତାର ସହ କାର୍ଯ୍ୟ କରିଛନ୍ତି

ପୁରୁଷ ଦଳ ରୁଷିଆ ବିପକ୍ଷରେ ଖେଳୁଥିବାବେଳେ ମହିଳାଦଳ ଆମେରିକା ବିପକ୍ଷରେ ଖେଳିବ

ଏଥପାଇଁ ଉଭୟ ଦଳ ଭୁବନେଶ୍ୱରରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି